ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈଦରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ଥିଲେ ମଧ୍ଧ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି

ସେହି ସମସ୍ତ ଗ୍ରାମକୁ ଆମ୍ପୁଲାନୁ ଏବଂ ଅଗ୍ନିଶମ ସଂସ୍ଥା ପରି ଜରୁରୀ ସେବା ପହଞ୍ଚପାରୁ ନାହି

ଏବଂ ଖରସ୍ରୋତାରେ ବନ୍ୟାଜଳ ଆଶାତୀତ ଭାବେ ବୃଦ୍ଧି ପାଇଛି